ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ଏହି ନିର୍ଦ୍ଦେଶ ଅନୁସାରେ କୌଶସି ବ୍ୟକ୍ତି ପ୍ଲାଷ୍ଟିକ୍ ବିକ୍ରି ବ୍ୟବସାୟ ଉପାଦନ ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହି କିନିଷପତ୍ର ନେବା ଆଶିବା ପରିବହନ କ୍ଷେତ୍ରରେ ମଧ ଏହାର ବ୍ୟବହାର ହେବ ନାହି

ଆକି ପୁରୀରେ ପଲିଥିନ୍ କବତ କରିବା ପାଇଁ ବିଭିନ୍ନ ସ୍ଚାନରେ ଚଢ଼ଉ କରାଯାଇଛି ଜିଲ୍ଲାପାଳଙ୍କ ନେତୃତ୍ୱରେ ମନ୍ଦିର ଚାରିପାଖରେ ଥିବା ଦୋକାନରେ ମଧ୍ଧ ଚଢ଼ଉ କରାଯାଇଛି

ବିଙ୍କପ୍ତି ଅନୁଯାୟୀ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ ହେବ ଚାରି ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ

ଲିଙ୍ଗ୍ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଙ୍କପ୍ତିରେ କୁହାଯାଇଛି

ଏହା ବ୍ୟତୀତ କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଆନନ୍ଦପୁରର କୁଶଳେଶ୍ୱର ଆଞଳିକ କଲେଜର ନିର୍ବାଚନ ବାତିଲ କରିବା ସହ ସାଇନ୍ଡାଏ କରାଯାଇଛି

ରାଜ୍ୟପାଳ ସମୟ ଓ ସମାଜ ପାଇଁ ଗଣମାଧ୍ଧମର ବିଶେଷ ଭ୍ରମିକା ଓ ଦାୟିତ୍ୱ ରହିଛି ବୋଲି ରାକ୍ୟପାଳ ପ୍ରଫେସର ଗଣେଶି ଲାଲ ପ୍ରକାଶ କରିଛନ୍ତି

ଏହି ଆନ୍ଦୋଳନରେ ପ୍ରାୟ ସମସ୍ତ ଜିଲ୍ଲାର ଗଣମାଧ୍ଧମ ପ୍ରତିନିଧି ସାମିଲ ହୋଇଛନ୍ତି

ସେମାନଙ୍ଙ ମଧ୍ଧରୁ ଦୁଇଜଣଙ୍ଙୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ଛାତ୍ର ନିଖୋଜ ଅଛି